ଏକ ବିଶ୍ଳେଷଣରେ କୁହାଯାଇଛି ବିଶ୍ୱରେ ଭାରତର ମୃତ୍ୟୁ ହାର ସର୍ବନିମ୍ନ ରହିଛି

କୋଭିଡ୍ ନାଇଣ୍ଟିନ୍ ଦେଶରେ ଦେଖାଦେଇଥିବା କରୋନା ସଂକ୍ରମଣର ବ୍ୟାପକତାକୁ ପ୍ରତିହତ କରିବା ନିମନ୍ତେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜନସାଧାରଣଙ୍କୁ ପୁଣି ଥରେ ସଚେତନ କରାଇଛି ବିଶେଷ ଭାବରେ ହାତ ଧୋଇବା କୌଣସି ସ୍ଥାନକୁ ସ୍ୱର୍ଶ ନ କରିବା ମାସ୍କ୍ ବ୍ୟବହାର କରିବା ତଥା ସାମାଜିକ ଦୂରତା ବଜାୟ ରଖିବା ଉପରେ ଜନସାଧାରଣ ଗୁରୁତ୍ୱ ଦେବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିବେଦନ କରିଛି

ଏହି ସମୀକ୍ଷା ବୈଠକରେ ଉତ୍ତରପ୍ରଦେଶ ବିହାର ଝାଡ଼ଖଣ୍ଡ ଛତିଶଗଡ଼ ଓ ମଧ୍ୟପ୍ରଦେଶର ମୁଖ୍ୟ ସଚିବ ସ୍ୱାସ୍ଥ୍ୟ ସଚିବ ଓ ଏନ୍ଏଚ୍ଏମ୍ ନିର୍ଦ୍ଦେଶକମାନେ ସାମିଲ ହୋଇଥିଲେ

ସେହି ରାଜ୍ୟଗ୍ରଡ଼ିକରେ କୋଭିଡ୍ ନାଇଣ୍ଟିନ୍ କଟକଣା କୋହଳ ହେବା ପରେ ଅନ୍ୟ ରାଜ୍ୟଗୁଡ଼ିକରେ କାମ କରୁଥିବା ଶ୍ରମିକମାନେ ନିଜ ନିଜ ବାସସ୍ଥାନକୁ ଫେରିବା ଆରମ୍ଭ କରିଥିଲେ ଓ ଏହା ଯୋଗୁଁ ସଂକ୍ରମଣର ହାର ବୃଦ୍ଧି ପାଇଥିଲା ସେହି ରାଜ୍ୟଗୁଡ଼ିକୁ ସେମାନଙ୍କର ମୃତ୍ୟୁ ହାର ରୋଗୀମାନଙ୍କର ଦ୍ୱିଗୁଣିତ ହେବା ସମୟ ପ୍ରତି ନିୟୁତ ଜନସଂଖ୍ୟାରେ ପରୀକ୍ଷା କରାଯାଉଥିବା ଲୋକମାନଙ୍କର ସଂଖ୍ୟା ଓ ସଂକ୍ମଣ ନିଶ୍ଚିତ ହେବା ପ୍ରତିଶତକୁ ଭିଭି କରି ସୂଚନା ଜାରି କରାଯାଇଛି ଯେଉଁ ଯେଉଁ କ୍ଷେତ୍ର ଉପରେ ଅଧିକ ଧ୍ୟାନ ଦିଆଯିବା ଆବଶ୍ୟକ ସେ ବିଷୟରେ ସେମାନଙ୍କ ସହ ଆଲୋଚନା କରାଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ସେହିସବୁ ରାଜ୍ୟମାନେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଦଳମାନ ଗଠନ କରି ଘର ଘର ବୁଲି ସର୍ବେକ୍ଷଣ କରିବା ନମୁନା ପରୀକ୍ଷା କରାଇବା ସଂକ୍ରମିତ ଲୋକଙ୍କ ସଂସ୍ୱର୍ଶରେ ଆସିଥିବା ଲୋକମାନଙ୍କୁ ଠାବ କରିବା ଓ ସେମାନଙ୍କର ଚିକିହାକୁ ସୁବ୍ୟବସ୍ଥିତ କରିବାକୁ ସହମତି ପ୍ରକାଶ କରିଛନ୍ତି ମୋଦୀ ଆଲୋଚନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ପ୍ରତି ବିଶ୍ୱରେ ଦେଖାଦେଇଥିବା କରୋନା ମହାମାରୀ ସମ୍ପର୍କରେ ଇଜିପୁ ଏବଂ ଅଷ୍ଟ୍ରିଆ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି ଇଜିପୁ ରାଷ୍ଟ୍ରପତି ଅବଦେଲ ଫତେ ଅଲ ସିସିଙ୍କ ସହ ଟେଲିଫୋନ୍ରେ କଥାବାର୍ତ୍ତା କରିବା ଅବସରରେ ଦୁଇ ଦେଶ ମଧ୍ୟରେ ପାରସ୍କରିକ ସମ୍ପର୍କ ଅତ୍ୟନ୍ତ ଉସାହଜନକ ଥିବା ଉଭୟ ନେତା ପ୍ରକାଶ କରିଥିଲେ

କରୋନା ମହାମାରୀର ପ୍ରକୋପ କମିବା ପରେ ରାଷ୍ଟ୍ରପତିଙ୍କୁ ଭାରତ ଗସ୍ତରେ ଆସିବା ପାଇଁ ଶ୍ରୀ ମୋଦୀ ନିମନ୍ତ୍ରଣ କରିଥିଲେ ଅନ୍ୟ ପକ୍ଷରେ ଅଷ୍ଟ୍ରିଆ ରାଷ୍ଟ୍ରପତି ଡକ୍ର ଆଲେକ୍ଜଣ୍ଡାରଙ୍କ ସହ କଥାବାର୍ତ୍ତା ସମୟରେ ଅମ୍ପନ୍ ସାମୁଦ୍ରିକ ବାତ୍ୟା ଦ୍ୱାରା ଭାରତରେ ଘଟିଥିବା କ୍ଷୟକ୍ଷତିକୁ ନେଇ ଅଷ୍ଟ୍ରିଆ ରାଷ୍ଟ୍ରପତି ସମବେଦନା ଜଣାଇଥିଲେ କରୋନା ମହାମାରୀ ଯୋଗୁଁ ସ୍ୱାସ୍ଥ୍ୟ ଏବଂ ଆର୍ଥିକ କ୍ଷେତ୍ରରେ ଦେଖାଦେଇଥିବା ପ୍ରତିକୂଳ ପ୍ରଭାବକୁ କିଭଳି ମୁକାବିଲା କରାଯାଇ ପାରିବ ସେ ନେଇ ଦୁଇ ନେତା ମତବିନିମୟ କରିଥିଲେ ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ଭିଭିଭୂମି ପ୍ରଯୁକ୍ତି ବିଦ୍ୟା ଗବେଷଣା ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ବ୍ୟାପକ ଉନ୍ନତି ଘଟିବ ବୋଲି ଦୁଇ ନେତା ଆଶାବ୍ୟକ୍ତ କରିଥିଲେ ଆଇଆଇଟି ପିପିଇ ଦେଶରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ପିପିଇର ଉତ୍ପାଦନ ବୃଦ୍ଧି ପାଇଥିବା ବେଳେ ଆଇଆଇଟି ଦିଲ୍ଲୀର ବୟନଶିଳ୍ପ ବିଭାଗ ପକ୍ଷରୁ ଏକ କମ୍ ଓଜନ ବିଶିଷ୍ଟ ପିପିଇ ନିର୍ମାଣ କରାଯାଇଛି ବୟନଶିଳ୍ପ ବିଭାଗୀୟ ମୁଖ୍ୟ ଡକ୍କର ଏସ୍ଏମ୍ ଇସ୍ତାକ ଓ ତାଙ୍କ ଛାତ୍ର ବିଶ୍ୱ ରଞ୍ଜନ ଦାସ ଏଭଳି ପିପିଇ ନିର୍ମାଣ କରିବାରେ ସଫଳ ହୋଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା କ୍କାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶାବଳୀକୁ ଏହି ପିପିଇ ପୂରଣ କରୁଥିବା କୁହାଯାଇଛି

ସେ କହିଛନ୍ତି ଏହି ପିପିଇ ବ୍ୟବହାର କରି ଅତି ସହଜରେ ଶ୍ୱାସକ୍ରିୟା ମଧ୍ୟ ସମ୍ପାଦନ କରାଯାଇ ପାର୍ ଛି

ବନ୍ଦେ ଭାରତ ଯୋଜନା କରୋନା ଲକ୍ଡାଉନରେ ବିଶ୍ୱର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଭାରତୀୟମାନଙ୍କୁ ଆଣିବା ପାଇଁ ବନ୍ଦେ ଭାରତ ମିଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି

ଜର୍ମାନ କ୍ୟାବିନେଟ୍ ପକ୍ଷରୁ ଏ ନେଇ ନିଷ୍ପଭି ଗ୍ରହଣ କରାଯାଇଛି

ହାଇକମିଶନର ପେରିସାମି କୁମାରନଙ୍କୁ ସିଙ୍ଗାପୁର ସ୍ଥିତ ଭାରତୀୟ ଦୂତାବାସରେ ଉଚ୍ଚାୟୁକ୍ତ ଭାବେ ନିଯୁକ୍ତି ମିଳିଛି ସେ ସେଠାରେ ଉଚ୍ଚାୟୁକ୍ତ ଭାବେ କାର୍ଯ୍ୟରତ କୟେଦ୍ ଅଶ୍ରଫ୍ଙ୍କ ସ୍ଥାନରେ କାର୍ଯ୍ୟ କରିବେ

ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଙ୍କପ୍ତି ଅନୁଯାୟୀ ଶ୍ରୀ କୁମାରନ ଖୁବ୍ ଶୀଘ୍ର ଏହି ନୂଆ ଦାୟିତ୍ୱ ଗ୍ରହଣ କରିବେ

ଭାରତୀୟ ବିଦେଶ ସେବାର ଏହି ଅଧିକାରୀ ପୂର୍ବରୁ କଲମ୍ଘୋ ଇସଲାମାବାଦ ଏବଂ ୱାଶିଂଟନ୍ରେ କାର୍ଯ୍ୟ କରିସାରିଛନ୍ତି ଗିରିରାକ ସିଂହ କେନ୍ଦ୍ର ମହ୍ୟ ଗୋପାଳନ ଓ ପଶୁ ସମ୍ପଦ ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ନୀଳ ବିପ୍ଲବ ଆଜି ଅର୍ଥନୈତିକ ବିପ୍ଲବରେ ପରିଣତ ହୋଇଛି ସେ କହିଛନ୍ତି ନୀଳ ବିପ୍ଲବ କ୍ଷେତ୍ରରେ ସରକାର ନିଯୁକ୍ତି ଉତ୍ପାଦନ ଏବଂ ରପ୍ତାନୀ ଉପରେ ଗୁରୁତ୍ୱ ଦେଉଛନ୍ତି

ସେ କହିଛନ୍ତି ମହ୍ୟ ରପ୍ତାନୀ କ୍ଷେତ୍ରରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ ଦେଶ ଏହି ଅବସରରେ ଶ୍ରୀ ସିଂହ ରାଷ୍ଟ୍ରମନ୍ତ୍ରୀ ସଂଜୀବ ବଲୟାନ ଏବଂ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀ ମହ୍ୟ ସମ୍ପଦ ଯୋଜନା ନାମକ ଏକ ବୃକ୍ଲେଟ୍ ଉନ୍ମୋଚନ କରିଛନ୍ତି ଆସାମ ବନ୍ୟା ଆସାମରେ ଗତ ଚାରି ଦିନ ହେବ କ୍ରମାଗତ ବର୍ଷା ଯୋଗୁଁ ବ୍ରହ୍ମପୁତ୍ର ନଦୀର ଜଳସ୍ତର ଭୟଙ୍କର ଭାବେ ବୃଦ୍ଧି ପାଉଛି ଯଦି ବର୍ଷା ଲାଗିରହେ ତେବେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବା ସେଠାକାର ବିପର୍ଯ୍ୟୟ ପରିଚାଳନା ବିଭାଗ ସୂଚନା ଦେଇଛି ଇତିମଧ୍ୟରେ ରାଜ୍ୟର ଲକ୍ଷ୍ମୀପୁର ଧିମାଜୀ ଦିବ୍ରଗଡ଼ ଦରଙ୍ଗ ଏବଂ ଗୋଲପଡ଼ା ପ୍ରଭୃତି ଅଞ୍ଚଳରେ ବନ୍ୟା ସୃଷ୍ଟି ହୋଇଛି